କଂଗ୍ରେସ ସଭାପତି ରାହୁଲ ଗାନ୍ଧି କହିଛନ୍ତି ନ୍ୟାୟ ଯୋଜନା କାର୍ଯ୍ୟକାରୀ କରିବାକୁ ତାଙ୍କ ପାର୍ଟି ମଧ୍ୟବିତ୍ତ ଶ୍ରେଣୀ ଉପରେ ଆୟକର ବୋଝ ପକାଇବ ନାହିଁ

ତାମିଲନାଡୁର ସମସ୍ତ ଅଣଚାଳିଶଟି ନିର୍ବାଚନ ମଣ୍ଡଳୀରେ ଭୋଟ୍ ନିଆଯିବ

ଶ୍ରୀ ମୋଦି କହିଛନ୍ତି କୃଷକମାନଙ୍କ କଲ୍ୟାଣ ନିମନ୍ତେ ଏନ୍ଡିଏ ସରକାର ସବୁମତେ ଉଦ୍ୟମ କରିବେ ପ୍ରଧାନମନ୍ତ୍ରୀ କହିଛନ୍ତି କୃଷକମାନଙ୍କ କଲ୍ୟାଶକୁ ଦୃଷ୍ଟିରେ ରଖି ତାଙ୍କ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ କରିଛନ୍ତି ଯାହାଫଳରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ନିଶ୍ଚିତ ଆୟ ସମର୍ଥନ ମିଳିପାରିବ

ଗୁଜରାଟ କ୍ୟାମ୍ପେନ ରାହୁଲ କଂଗ୍ରେସ ସଭାପତି ରାହୁଲ ଗାନ୍ଧି କହିଛନ୍ତି ତାଙ୍କ ପାର୍ଟି କ୍ଷମତାକୁ ଆସିଲେ ନ୍ୟାୟ ଯୋଜନା କାର୍ଯ୍ୟକାରିତା ପାଇଁ ମଧ୍ୟବିତ୍ତ ଶ୍ରେଣୀ ଉପରେ ଆୟକର ବୋଝ ପକାଇବ ନାହିଁ ଗୁଜରାଟର ଭାବନଗର ଜିଲ୍ଲା ଅନ୍ତର୍ଗତ ମହୁବାଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଗାନ୍ଧି ଏହା କହିଛନ୍ତି

ଅମିତ୍ ଶାହା ଗୁଜରାଟ ବିଜେପି ସଭାପତି ଅମିତ ଶାହା କହିଛନ୍ତି ଲୋକସଭା ନିର୍ବାଚନରେ ହାରିଯିବା କଥା କାଶିପାରିବା ପରେ କଂଗ୍ରେସ ପାର୍ଟି ଓ ପାର୍ଟି ସଭାପତି ରାହୁଳ ଗାନ୍ଧି ଇଭିଏମ୍କୁ ବଦନାମ କରିବା ଆରମ୍ଭ କରିଦେଲେଣି ଗୁଜରାଟର ଗିର୍ ସୋମନାଥ ଜିଲ୍ଲାର କୋଦିନାର୍ଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଶାହା କହିଛନ୍ତି ରାଫେଲ ଲଢୁଆ ବିମାନ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ରାହୁଲ ଗାନ୍ଧି ମିଛ କହିଛନ୍ତି ଏଣୁ କୋର୍ଟ ପକ୍ଷରୁ ତାଙ୍କୁ ସକ୍ଷୀକରଣ ମଗାଯାଇଛି

ସେ କହିଛନ୍ତି ମୋଦି ସରକାରଙ୍କ ସବୁଠୁ ବଡ଼ ସଫଳତା ହେଲା ଦେଶକୁ ନିରାପଦ ରଖିବା ପିଏମ୍ ରାଲି ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହେଉଥିବାରୁ ଭୋଟଦାତାମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ଜୋରସୋରରେ ଲାଗିପଡ଼ିଛନ୍ତି

ମେଣ୍ଟ ପ୍ରସ୍ତାବରୁ ଆମ୍ ଆଦ୍ମୀ ପାର୍ଟି ଆବାହକ ଅରବିନ୍ଦ କେଜରିୱାଲ ଓହରିଯିବା ଘଟଣାକୁ ନେଇ ସେ ସମାଲୋଚନା କରିଛନ୍ତି ସେ କହିଛନ୍ତି ମେଣ୍ଟ ପାଇଁ କଗ୍ରେସର ଦ୍ୱାର ଉନ୍କକ୍ତ ରହିଛି କିନ୍ତୁ ବେଶୀଦିନ ସମୟ ନଥିବାରୁ ଆମ୍ ଆଦ୍ମୀ ପାର୍ଟିକୁ ଶୀଘ୍ର ନିଷ୍ପଭି ନେବାକୁ ପଡ଼ିବ ତେଣେ ଅରବିନ୍ଦ କେଜରିୱାଲ କହିଛନ୍ତି କଂଗ୍ରେସ ସଭାପତିଙ୍କ ଟ୍ୱିଟ୍ ବାର୍ତ୍ତାକୁ ଅନୁଧ୍ୟାନ କଲେ ଜଣାଯାଉଛି କଂଗ୍ରେସ ପାର୍ଟିର ମେଣ୍ଟ କରିବାକୁ ପ୍ରକୃତ ଇଚ୍ଛା ନାହିଁ ଏହା କେବଳ ଏକ ବାହାନା ମାତ୍ର ବେଙ୍ଗାଲୁରୁ ଏମ୍ସିସି ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରିତାକୁ ତଦାରଖ କରିବା ପାଇଁ ବେଙ୍ଗାଲୁରୁରେ ନିଯୁକ୍ତ ସ୍ୱତନ୍ତ୍ର ଅଧିକାରୀ ମୁନିସ୍ ମୁଦ୍ଗଲ ପୁଲିସ୍ ଭ୍ୟାନ୍ ଓ ଆମ୍ଭୁଲାନ୍ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ପାଇଁ ଟଙ୍କା ବାଷ୍ଟିବାକୁ ପୁଲିସ୍ ଭ୍ୟାନ୍କୁ ବ୍ୟବହାର କରାଯାଉଥିବା ଅଭିଯୋଗ ପରେ ଗତକାଲି ଶ୍ରୀ ମୁଦ୍ଗଲ ଏହି ନିର୍ଦ୍ଦେଶ କାରି କରିଛନ୍ତି

ଦେଓବନ୍ଦ୍ରେ ଏସ୍ପିବିଏସ୍ପି ଓ ଆର୍ଏଲ୍ଡି ମେଣ୍ଟକୁ ଭୋଟ୍ ଦେବା ପାଇଁ ଏକ ନିର୍ଦ୍ଦିଷ୍ଟ ଧାର୍ମିକ ସଂପ୍ରଦାୟକୁ ମାୟାବତୀ ନିବେଦନ କରିଥିଲେ ତେଶେ ଯୋଗୀ ଆଦିତ୍ୟନାଥ ମିରଟ୍ରେ ଏକ ର୍ୟାଲିରେ ଉଦ୍ବୋଧନ ଦେଲାବେଳେ ଅଲି ଓ ବଜରଙ୍ଗବାଲୀ ମନ୍ତବ୍ୟ ଦେଇଥିବା କାରଣରୁ ତାଙ୍କୁ ନୋଟିସ୍ ଜାରି କରାଯାଇଛି

ସେମାନଙ୍କର ଏଭଳି ମନ୍ତବ୍ୟକୁ ନିର୍ବାଚନ ଆୟୋଗ ଘୋର ନିନ୍ଦା କରିଛନ୍ତି

ନିର୍ବାଚନ ଆୟୋଗ ପକ୍ଷରୁ ଜାରୀ ଏକ ବିବୃତ୍ତିରେ ଶ୍ରୀମତୀ ଗାନ୍ଧିଙ୍କ ମନ୍ତବ୍ୟକୁ ଦୂଢ଼ ନିନ୍ଦା କରାଯାଇଛି ଏବଂ ତାଙ୍କର ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି କୁହାଯାଇଛି

ଆଜମ ଖାଁଙ୍କ ମନ୍ତବ୍ୟକୁ ନିର୍ବାଚନ ଆୟୋଗ ଦୃଢ଼ ନିନ୍ଦା କରିଛନ୍ତି

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଏହି ପଦକ୍ଷେପ ନିଆଯାଉଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି

ଉପକୃଳ ଅଞ୍ଚଳରେ ତାପମାତ୍ରା ଏତେ ଅଧିକ ନଥିଲେ ମଧ୍ୟ ଗୁଳୁଗୁଳି ଯୋଗୁଁ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ

ଏହି ସମ୍ପତ୍ତିଗୁଡ଼ିକ ମଧ୍ୟରେ ଫ୍ଲାଟ୍ ଘରଡିହ ଓ ଦିଲ୍ଲୀ ଶୀର୍ଷା ଏବଂ ପଞ୍ଚକୁଲାରେ ଜମି ଓ ଘର ଆଦି ରହିଛି ଗମେଣ୍ଟ ଏନ୍ଏସ୍ସିଏନ୍ ଭାରତ ସରକାର ଓ ନ୍ୟାସନାଲ୍ ସୋସାଲିଷ୍ଟ ଅଫ୍ ନାଗାଲାଣ୍ଡ୍ ଏନ୍ଏସ୍ସିଏନ୍ ଏନ୍କେ ଗୋଷୀ ଏବଂ ଏନ୍ଏସ୍ସି ଆର୍ ଗୋଷୀ ମଧ୍ୟରେ ସ୍ୱାକ୍ଷରିତ ଅସ୍ତ୍ରବିରତି ରାଜିନାମା ସମୟସୀମାକୁ ଆଉ ବର୍ଷକ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି

ଗତକାଲି ଏ ସଂକ୍ରାନ୍ତୀୟ ରାଜିନାମା ସ୍ୱାକ୍ଷରିତ ହୋଇଛି ନ୍ୟାସନାଲ୍ ସୋସାଲିଷ୍ଟ କାଉନ୍ସିଲ୍ ଅଫ୍ ନାଗାଲାଣ୍ଡ କେଖଙ୍ଗୋ ଗୋଷ୍ଠୀ ସରକାରଙ୍କ ସହ ସାନି ଅସ୍ତ୍ରବିରତି ରାଜିନାମାରେ ପୁଣି ସ୍ୱାକ୍ଷର କରିଛି ଏବଂ ଏହି ରାଜିନାମା ଗତକାଲିଠାରୁ ବର୍ଷକ ପର୍ଯ୍ୟନ୍ତ ବଳବତ୍ତର ରହିବ